ଚାଷୀଙ୍କୁ ଆମ୍ନିଭର କରିବାକୁ ଉଦ୍ୟମ କରାଯାଉଛି ଏହାର ଫଳସ୍ୱର୍ପ ମହାମାରୀ କରୋନା ସମୟରେ ମଧ୍ଧ କୃଷିଜାତ ଦ୍ରବ୍ୟର ଉପାଦନ କମ୍ ହୋଇନାହିଁ ବୋଲି ପ୍ରଧାନମନ୍ତୀ କହିଛନ୍ତି

ମୋଦି ସରକାର ଓଡିଶାକୁ ଅଧିକ ପ୍ରାଥମିକତା ଦେଉଛନ୍ତି

ଏହା ଦ୍ୱାରା ଏହି ପ୍ରକବ୍ବର କାମ ତ୍ୱରାନ୍ୱିତ ହେବ

ସୁସ୍ଚ ଜୀବନ ଶୈଳୀ ଓ ଖାଦ୍ୟପେୟରେ ନିୟନ୍ବଶ ଦ୍ୱାରା ଏହି ରୋଗକୁ ପ୍ରତିହତ କରାଯାଇପାରିବ

ଜିଲ୍ଲାପାଳ ଭୂପେଶ ଚନ୍ଦ ବେହେରାଙ୍କ ଅଧ୍ଧକ୍ଷତାରେ ଅନୁଷ୍ଷିତ ବେଠକରେ ଜିଲ୍ଲା ପ୍ରଶାସନ ଓ ମହିମା ସାଧୁମାନେ ଏହି ନିଷ୍ବଉି ନେଇଛନ୍ତି